କଟକ ଶିଶୁଭବନରୁ ଜଶେ ଶିଶୁ ସଂକ୍ରମିତ ଚିହ୍ଦୁଟ ହେବା ପରେ ବନ୍ଦ ହେଲା ଶିଶୁଭବନ ଆଉଟ୍ଡୋର

କିଲ୍ଲାରେ ଦିନକୁ ଦିନ ସଂକ୍ରମଶ ବ୍ୟାପୁଥିବାରୁ ଏହାକୁ ରୋକିବା ପାଇଁ ସାମାଜିକ ଦ୍ରତ୍ ନିୟମ ମାନିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି

ଏହି ସମୟରେ ଅତ୍ୟାବଶ୍ୟକ ସେବାଗୁଡ଼ିକୁ କଟକଶାରୁ ବାଦ୍ ଦିଆଯାଇଛି

ସେହିପରି ଚୌଦ୍ୱାର ଜେଲ୍ର ଜଶେ ୱାର୍ଡର କରୋନାରେ ସଂକ୍ରମିତ ହୋଇଥିବା ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି

ଏ ନେଇ ଭାରତୀୟ ପ୍ରତ୍ନତତ୍ତ୍ ସର୍ବେକ୍ଷଣ ସଂସ୍ତାକୁ ଚିଠି ଲେଖାଯାଇଥିବା ସେ ସୂଚନା ଦେଇଛନ୍ତି ସେହିପରି ରାକ୍ୟର ଅନ୍ୟାନ୍ୟ କୀର୍ତିରାଜିଗୁଡ଼ିକ ଖୋଲାଯିବା ଉପରେ ସଂପୂକ୍ତ ଜିଲ୍ଲା ପ୍ରଶାସନ ନିଷ୍ବତ୍ତି ନେବେ ବୋଲି ଜଣାପଡ଼ିଛି

ରାକ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଥର କାଉଡ଼ିଆମାନେ କୌଣସି ଜଳାଶୟରୁ କଳ ନେଇ ଶିବାଳୟକୁ ଯାଇପାରିବେ ନାହିଁ